ବିଧାନସଭା ରାଜ୍ୟ ବିଧାନସଭା ବଜେଟ୍ ଅଧିବେସନର ଆଜି ତୂତୀୟ ଦିବସ

ଫଳରେ ପ୍ରଶ୍ନୋଉର କାର୍ଯ୍ୟକ୍ରମ ହୋଇପାରି ନାହିଁ

ସେହି ଭିତରେ ବାଚସ୍ବତି ସମବାୟ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁଙ୍କ ବିବୃତ୍ତି ରଖୁବାକ୍ ଡ଼ାକିଥିଲେ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ମଳିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି

ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନଦେଖି ବିଭିନୁ ଯୋଜନାରୁ କିପରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍ ବୋଲି କହିଛନ୍ତି ବିଭିନୁ ଜାତୀୟ ଦଳ ନିର୍ବାଚନ ସମୟରେ ମହିଳା ସଂରକ୍ଷଣ ବିଲ୍କୁ ନେଇ ସହମତ ହୋଇଥିବାବେଳେ ଏବେ ସେଥିରୁ ଦୂରେଇ ଯାଉଛନ୍ତି

ଟିକାକରଣ ଦେଶରେ କୋଭିଡ ଟିକାକରଣ ଅଭିଯାନ ଦ୍ରତଗତିରେ ଆଗେଇ ଚାଲିଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ତେବେ ସେଠାରେ ଆମେରିକା ଓ ବ୍ରିଟେନ୍ ପରି ସଂକ୍ରମଣ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି

ଅନ୍ୟପକ୍ଷରେ ରାଜ୍ୟରେ ଯେପରି କୋଭିଡ ସଂକ୍ରମଣ ବୃଦ୍ଧି ନପାଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ଜନଗହଳିପୂର୍ଶ୍ଣ ସ୍ଥାନ ଧର୍ମାନୁଷ୍ଠାନ ଓ ବଜାରଘାଟ ଆଦି ସ୍ଥାନରେ ସାମାଜିକ ଦିରତା ବଜାୟ ରଖିବା ସହିତ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି

ସେହିପରି କକ୍ଷମାଳ କିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଠାରେ ଆକି ସକାଳେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେବା ଫଳରେ ବାଇକ୍ ଚାଳକ ସମେତ ଦୁଇ ଜଶଙ୍କ ମୃତ୍ଧ୍ ଘଟିଛି